ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟରେ ମେଣ୍ଟ ସରକାରକୁ ଭାଙ୍ଗିବାକୁ ନ ଦେବା ପାଇଁ ଆଲୋଚନା ହେବ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କେସି ବେନୁଗୋପାଳ ବେଙ୍ଗାଲୁରୁରେ ରହି ରାଜ୍ୟର କଂଗ୍ରେସ ନେତାମାନଙ୍କ ସହ ବିଭିନ୍ନ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆଜି ସନ୍ଧ୍ୟା ସୁଦ୍ଧା ବେଙ୍ଗାଲୁରୁରେ ପହଞ୍ଚ ଜେଡିଏସ ଦଳର ବୈଠକ ଡକାଇବା ଆଶା କରାଯାଉଛି ତାଙ୍କ ଦଳର ତିନିଜଣ ବିଧାୟକ ବାଚସ୍କତିଙ୍କୁ ଦେଇଥିବା ଇସ୍ତଫାପତ୍ର ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ ବାଚସ୍କତି ରାମେଶ କୁମାର କହିଛନ୍ତି ଆସନ୍ତା ମଙ୍ଗଳବାରଦିନ ସେ ଏହି ଇସ୍ତଫାପତ୍ର ଉପରେ ବିଚାର କରିବେ ଏଥିମଧ୍ୟରେ କର୍ଷ୍ଣାଟକ କଂଗ୍ରେସ ନେତା ମାରିଥିବେ ଗୌଡା ଆଜି ବିଦ୍ରୋହୀ କଂଗ୍ରେସ ନେତା ରମେଶ ଜାରାକିହୋଲି ଙ୍କୁ ମୁମ୍ଭାଇର ସୋଫିଟାରି ହୋଟେଲରେ ସାକ୍ଷାତ କରିଛନ୍ତି

ସାମ୍ବାଦିକମାନଙ୍କୁ ସୂଚନାଦେଇ ମାରିଥିବେ ଗୌଡା କହିଛନ୍ତି ସେ କେବଳ କାରାକି ହୋଲିଙ୍କୁ ସାକ୍ଷାତ କରିଛନ୍ତି ଏବଂ ରାଜ୍ୟର ହିତ ପାଇଁ ନିଷ୍କଭି ନେବାକୁ ତାଙ୍କୁ ଅନୁରୋଧ କରିଛନ୍ତି ଅନ୍ୟ କଂଗ୍ରେସ ବିଧାୟକ ମାନେ ଦେଇଥିବା ଇସ୍ତଫା ସମ୍ପର୍କରେ ସେ କିଛି କହିବାକୁ ମନା କରିଥିଲେ ସେ କେବଳ ଜାରାକିହୋଲିଙ୍କୁ ସାକ୍ଷାତ କରିଥିବା କହିଥିଲେ କଂଗ୍ରେସ ସିନ୍ଧିଆ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପଦର୍ ଆଜି ଇସ୍ତଫା ଦେଇଛନ୍ତି ଏକ ଟ୍ରଇଟ୍ ବାର୍ତ୍ତାରେ ଶ୍ରୀ ସିନ୍ଧିଆ କହିଛନ୍ତି ଲୋକସଭା ନିର୍ବାଚନ ଫଳାଫଳ ପରେ ଲୋକଙ୍କ ନିଷ୍ପତ୍ତିକ୍ ସମ୍ମାନ ଜଣାଇ ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇ ଦେଇଛନ୍ତି

କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି କମିଟି ଭୂତଳ ଜଳ ଉତ୍ତୋଳନ ଓ ଜଳସ୍ତର ପରିଚାଳନାର ତଦାରଖ କରିବ

ନାଇଡୁ କଲଚର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି ପ୍ରାଚୀନ ଜ୍ଞାନର ପ୍ରସାର ପାଇଁ ଭାରତରେ ଏକ ସାଂସ୍କୃତିକ ନବଜାଗରଣର ଆବଶ୍ୟକତା ରହିଛି ନ୍ନଆଦିଲ୍କୀଠାରେ ଆଜି ଏକ ପୁସ୍ତକ ଉନ୍କୋଚନ ଉସବରେ ଯୋଗଦେଇ ଉପରାଷ୍ଟ୍ରପତି ଭାରତୀୟ ଦର୍ଶନକୁ ପ୍ରତିଫଳିତ କରୁଥିବା ଏକ ସମାଜ ସୃଷ୍ଟିର ଆବଶ୍ୟକତା ଥିବା ଉପରେ ଗୁରୁତ୍ୱ ଦେଇଥିଲେ ସେ କହିଛନ୍ତି ଆଦି ଶଙ୍କରାଚାର୍ଯ୍ୟ ଓ ସ୍ୱାମୀ ବିବେକାନନ୍ଦଙ୍କ ପରି ଧାର୍ମିକ ଗୁରୁମାନେ ଭାରତର ନୈତିକ ମୂଳଦୁଆ ପକାଇଥିବାରୁ ଭାରତୀୟମାନେ ଆଜି ଗର୍ବିତ ଶ୍ରୀ ନାଇଡୁ 'ବିବେକ ଦୀପିନୀ' ନାମକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି

ସରକାରୀ ସ୍ତର୍ ଜଣାପଡିଛି ଭାରତ ଓ ବାଂଲାଦେଶ ତଟରକ୍ଷୀ ପକ୍ଷର୍ ଗତକାଲି ଏକ ସମନ୍ୱୀତ ଅଭିଯାନ ଆରମ୍ଭ କରାଯାଇଥିଲା ଏହି ସମୟରେ ସମ୍ବଦ୍ର ଆଶାନ୍ତ ରହିବା ସହ ପାଗ ମଧ୍ୟ ଖରାପ ଥିଲା

ଦୂଇଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏହି ଗସ୍ତର ଲକ୍ଷ୍ୟ ନାହ୍ୟାନ୍ଙ୍କ ସହ ବରିଷ୍ଠ ପ୍ରତିନିଧ୍ୟ ଦଳ ଏହି ଗସ୍ତରେ ଆସ୍କଚ୍ଚନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷର୍ କୁହାଯାଇଛି ଆସନ୍ତାକାଲି ସେଖ ଅବଦୁଲ୍ଲା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ ଆସନ୍ତା ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସଂଯ୍ୱକ୍ତ ଆରବ ଏମିରେଟ୍ସ ହେଉଛି ଭାରତର ତୃତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର ଓ ଚତ୍ର୍ଥ ସର୍ବବୃହତ୍ ଶକ୍ତି ଯୋଗାଣକାରୀ ରାଷ୍ଟ୍ର

ନୃତନଭାବେ ଦଳରେ ଯୋଗଦେଉଥିବା ସମସ୍ତ ସଭ୍ୟ ପରିବେଶ ସ୍ୱରକ୍ଷା ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବାକୁ ଶ୍ରୀ କାଭେଡକର ପରାମର୍ଶ ଦେଇଛନ୍ତି

ନୂଆଦିଲ୍ଲୀଠାରେ ଚାଲିଥିବା ଦଳର ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅବସରରେ ସେ ଦଳର ସଭ୍ୟପଦ ଗ୍ରହଣ କରିଛନ୍ତି ଦଳର ବରିଷ୍ଣ ନେତା ଶିବରାଜ ସିଂ ଚୌହ୍ୱାନ ରାମଲାଲ ଓ ଡକ୍ଟର ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦାନ କରିଥିଲେ ବିଜେପି ପାର୍ଟି ମିଟିଂ ଭାରତୀୟ ଜନତାପାର୍ଟି ପକ୍ଷରୁ ଆଜି ସବୁ ମୋର୍ଚ୍ଚାର କର୍ମକର୍ତ୍ତାଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗତପ୍ରସାଦ ନଡ୍ଯା ଆକି ନୂଆଦିଲ୍ଲୀଠାରେ ଦଳର ମୁଖ୍ୟାଳୟଠାରେ ଅନୁଷ୍ଠିତ ଏହିବୈଠକରେ ଅଧ୍ୟକ୍ଷତା କରିଥିଲେ

ଏନଡିଆରଏଫ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଛି

ଅପରପକ୍ଷେ ରତ୍ନଗିରି ପଲଘର ନାସିକ ଅକୋଲା ଏବଂ ନଦୂରବାର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ଚାଇଲ୍ଚ ଲେବର ଦେଶରେ ଶିଶୁ ଶ୍ରମିକ ପ୍ରଥା ଦୂର କରିବା ପାଇଁ ସରକାର ଏକ ବହୁମୁଖୀ ନୀତି ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛନ୍ତି

ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ୱର ଉତ୍ତର ଦେଇ ଶ୍ରୀ ଗଙ୍ଗୱାର ଏହି ସୂଚନା ଦେଇଛନ୍ତି

ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି